ବିଭିନ୍ନ ଅନୁଷ୍ଠାନ ମେଡିକାଲ୍ କଲେଜ ପରୀକ୍ଷାଗାର ବିଭିନ୍ନ ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ଡାକ ସେବା ଟିମ୍ଗୁଡ଼ିକର ଉତ୍ଗୀକୃତ ସେବା ଯୋଗୁଁ ଏହା ସ୍ୟବ ହୋଇଛି ଆମ ସମ୍ବାଦଦାତା ଜଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶ ଏକ ଅତ୍ୟନ୍ତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି ଏଭଳି ପରିସ୍ଥିତିର ଫଳପ୍ରଦ ମୁକାବିଲା ପାଇଁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ଲାଗି ଆତ୍ମ ନିର୍ଭରଶୀଳ ହେବା ସକାଶେ ସରକାର ଦେଶୀୟ ଉତ୍ପାଦନକାରୀମାନଙ୍କୁ ନମୁନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ପଦାର୍ଥର ଉତ୍ପାଦନ କରିବାକୁ ଉତ୍ସାହିତ କରିଆସୁଛନ୍ତି ଗତ ଜାନୁଆରୀ ମାସରେ ଭାରତରେ ମାତ୍ର ଗୋଟିଏ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷାଗାର ଥିଲା ସେହି ପରୀକ୍ଷାଗାରଟି ପୁଣେ ସ୍ଥିତ କାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନରେ ରହିଥିଲା

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ଏହି କିଟ୍ ଯୋଗୁଁ ପରୀକ୍ଷାଗାର ବିନା ନମୁନାର ଶୀଘ୍ର ଯାଞ୍ଚ କରିହେବ ଭାରତ ମଧ୍ୟ ଉଚ୍ଚମାନର ଶସ୍ତାରେ ଉପଲବ୍ଧ ହେଉଥିବା ପରୀକ୍ଷା ସରଞ୍ଜାମ ଉତ୍ପାଦନ କରୁଛି ଏହାଦ୍ୱାରା ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ପରୀକ୍ଷା ସରଞ୍ଜାମ ଉପଲବ୍ଧ ହେବ ଏହା ସତ୍ତ୍ୱେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କ ପାଇଁ ନମୁନା ପରୀକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ଦେଶର ବିଭିନ୍ନ ଭାଗରେ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ପାଇଁ ଆଇସିଏମ୍ଆର୍ ଅନ୍ୟାନ୍ୟ ନମୁନା ପରୀକ୍ଷା ପଦ୍ଧତି ଅବଲମ୍ଭନ କରିବାକୁ ପ୍ରସ୍ତାବ ଦେଇଛି

ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ପ୍ରଥମ ଘଟଣା

ଏହି ଶଯ୍ୟାଗୁଡ଼ିକ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କ ପାଇଁ ଦିଆଯାଉଛି

ଏଥିପାଇଁ କାର୍ଯ୍ୟ ଦ୍ରତଗତିରେ ଆଗେଇ ଚାଲିଛି ଓ ଏହି କେନ୍ଦ୍ରର ଅଧିକାଂଶ ଭାଗ ଶୁକ୍ରବାର ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ଛତରପୁରଠାରେ କୋଭିଡ୍ କେୟାର ସେଣ୍ଟରକୁ ପରିଦର୍ଶନ କରିବା ପାଇଁ ଶ୍ରୀ ଶାହାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆମନ୍ତ୍ରଣ କରିଥିବାରୁ ଏକ ଟ୍ୱିଟ୍ ସନ୍ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହା ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଇଟିବିପି ଓ ଆର୍ମି ହସ୍କିଟାଲ୍ ଗୁଡ଼ିକର ଡାକ୍ତର ଓ ନର୍ସମାନଙ୍କୁ ଏହି କେନ୍ଦ୍ରରେ ମୁତୟନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ଶାହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଧାସ୍ୱାମୀ ବ୍ୟାସ କୋଭିଡ୍ କେୟାର ସେଶ୍ଚରର କାର୍ଯ୍ୟଭାର ଆଇଟିବିକୁ ହସ୍ତାନ୍ତର କରିସାରିଛି

ସେ କହିଛନ୍ତି ଡିଆର୍ଡିଓ ଏବଂ ଟାଟା ଟ୍ଷ୍ଟ କେନ୍ଦ୍ର ସରକାରଙ୍କ ସହାୟତାରେ ଏଗୁଡ଼ିକର ବ୍ୟବସ୍ଥା କରୁଛନ୍ତି ସେ କହିଛନ୍ତି ସଶସ୍ତ ବାହିନୀ ଯବାନମାନେ ରେଳ କୋଚ୍ଗୁଡ଼ିକରେ ଥିବା କୋଭିଡ୍ ସଂକ୍ରମିତମାନଙ୍କ ଯତ୍ନ ନେବା ଓ ଦେଖାଶୁଣା କରିବା ପାଇଁ ମୁତୟନ ହୋଇଛନ୍ତି

ଗଭ୍ ରିଫର୍ମସ ମହାକାଶ ବ୍ୟାଙ୍କିଙ୍ଗ୍ ଓ ପଶୁପାଳନ କ୍ଷେତ୍ରରେ ଐତିହାସିକ ସଂସ୍କାରମାନ ଅଣାଯାଇଥିବା ବିଷୟରେ ସରକାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶର ମହାକାଶ କ୍ଷେତ୍ରରେ ବେସରକାରୀ କ୍ଷେତ୍ର ଅଂଶଗ୍ରହଣ ବୃଦ୍ଧି ନିଷ୍ପଭିକ୍ ଅନ୍ତମୋଦନ କରାଯାଇଛି କେନ୍ଦ୍ ପରମାଣ୍ର ଶକ୍ତି ଓ ମହାକାଶ ବିଭାଗ ମନ୍ତ୍ରୀ ଡକୁର ଜିତେନ୍ଦ୍ର ସିଂହ କହିଛନ୍ତି ସରକାର ଭାରତୀୟ ଜାତୀୟ ମହାକାଶ ବିକାଶ ଓ ଅଥରାଇଜେସନ୍ କେନ୍ଦ୍ରର ଗଠନ କରିବେ ଓ ଏହି କେନ୍ଦ୍ର ମହାକାଶ ବୈଷୟିକଞ୍ଜାନର ଫଳପ୍ରଦ ସାମାଜିକ ଅର୍ଥନୈତିକ ବ୍ୟବହାରକୁ ନିଶ୍ଚିତ କରିବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ଓ ରାଜ୍ୟ ସମବାୟ ବ୍ୟାଙ୍କ୍ଗୁଡ଼ିକ ସିଧାସଳଖ ରିଜର୍ଭ ବ୍ୟାଙ୍କ୍ର ତତ୍ୱାବଧାନରେ କାର୍ଯ୍ୟ କରିବ ଏହାଦ୍ୱାରା ସେହି ବ୍ୟାଙ୍କ୍ଗୁଡ଼ିକର ଜମାଖାତାଧାରୀମାନଙ୍କ ଆର୍ଥିକ ସୁରକ୍ଷା ନିଶ୍ଚିତ ହୋଇପାରିବ

ସରକାର ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଅଧ୍ୟାଦେଶ ଜାରି କରିବେ ଶ୍ରୀ ଜାବଡେକର କହିଛନ୍ତି ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲାରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବାକୁ ସରକାର ନିଷ୍ପଭି ନେଇଛନ୍ତି ବୌଦ୍ଧସ୍ଥଳୀଗୁଡ଼ିକୁ ସଂଯୋଗ କରାଯିବା ଦ୍ୱାରା ଆନ୍ତର୍ଜାତିକ ପର୍ଯ୍ୟଟନକୁ ମିଳିବାକୁ ଥିବା ପ୍ରୋସାହନ ବିଷୟ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ସାରନାଥ ଓ ଗୟା ଭଳି ବୌଦ୍ଧପୀଠଗୁଡ଼ିକର ବିକାଶରେ ଏହା ସହାୟତା କରିବ

ରାଜନାଥ ରୁଷ ଭିଜିଟ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ଘନିଷ୍ଠ ଭାଗିଦାରୀ ସହଯୋଗ ଉପରେ ପର୍ଯ୍ୟବେଶିତ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି ସେ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ଥିବା ସାମରିକ ଚୁକ୍ତିଗୁଡ଼ିକ ବଳବଉର ରହିବ ବୋଲି ରୁଷ ପ୍ରତିଶ୍ରତି ଦେଇଛି କିଛି କ୍ଷେତ୍ରରେ ଏଭଳି ଚୁକ୍ତିଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯିବା ବିଷୟ ପ୍ରତିରକ୍ଷା ମନ୍ତ୍ରୀ ଜଣାଇଛନ୍ତି ରୁଷ ଉପପ୍ରଧାନମନ୍ତ୍ରୀ ୟୁରୀ ବୋରିସୋବ୍ଙ୍କ ସହ ଗତକାଲି ମସ୍କୋରେ କଥାବାର୍ତ୍ତା କରିବା ପରେ ଶ୍ରୀ ସିଂହ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରୁଷକୁ ତିନିଦିନ ଗସ୍ତରେ ଯାଇଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ରୁଷକୁ ତାଙ୍କର ଗସ୍ତ କୋଭିଡ୍ ନାଇଷ୍ଟିନ୍ ସଂକ୍ମଣ ପରେ କୌଣସି ଏକ ସରକାରୀ ପ୍ରତିନିଧି ଦଳର ପ୍ରଥମ ବିଦେଶଗସ୍ତ ହୋଇଛି ରୁଷ ସହ ବନ୍ଧୁତାକୁ ଏକ ସ୍ୱତନ୍ତ୍ର ସମ୍ପର୍କ ଭାବେ ବର୍ଷ୍ଣନା କରି ଶ୍ରୀ ସିଂହ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁଜିଥିବା ସମସ୍ତ ପ୍ରତିକୃଳ ପରିସ୍ଥିତି ସଭ୍ୱେ ଭାରତ ଓ ରୁଷ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ସବୁ ସ୍ତରରେ ଭଲ ରହିଛି ସେ କହିଛନ୍ତି ବୈଠକ ସମୟରେ ଭାରତ ରୁଷ ପ୍ରତିରକ୍ଷା ସହଯୋଗର ସମୀକ୍ଷା କରାଯାଇଛି ଓ ଏହାକୁ ଆଗକୁ ଆଗେଇ ନେବା ପାଇଁ ଯୋଜନା ଉପରେ ଆଲୋଚନା କରାଯାଇଛି ଦୂଇ ଦେଶ ମଧ୍ୟରେ ସମ୍ପର୍କରେ ପ୍ରତିରକ୍ଷା ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି ଭାରତର ପ୍ରସ୍ତାବଗୁଡ଼ିକ ଉପରେ ରୁଷ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛି ସେ କହିଛନ୍ତି ଭାରତ ଓ ରୁଷ ମଧ୍ୟରେ ପାରମ୍ପରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ମଜବୁତ ରହିଛି ଓ ଉଭୟ ଦେଶ ପରସ୍କରକୁ ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରୁଷର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଭୟ ଦେଶର ସୁରକ୍ଷା ଦିଗରେ ଯେଉଁମାନଙ୍କର ଅତ୍କଳନୀୟ ଅବଦାନ ରହିଛି ସେହିଭଳି ରୁଷିୟ ନାଗରିକମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି